ଛାତ୍ରବୃତ୍ତି ପୋର୍ଟାଲ ଲୋକାର୍ପିତ ଏଶିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ

ସେହିଭଳି ଆଇଏଏସ୍ ଅଧିକାରୀ ମାନସୀ ନିମ୍ନାଲଙ୍କୁ ଓଏଏସ୍ ବୋର୍ଡର ସଦସ୍ୟ ଦାୟିତ୍ୱ ଦିଆଯାଇଛି